ଏହି କାରଖାନାରୁ ପ୍ଲାଷ୍ଟିକ୍ ପ୍ରସ୍ତୁତିରେ ଉପଯୋଗ କରାଯାଉଥିବା କଞାମାଲ୍ ଉପ୍ାଦିତ ହେବ

ଚିଟ୍ଫଣ୍ ମାମଲାରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଦୋଷୀଙ୍କ ଘୋଡ଼ାଉଛନ୍ତି ବୋଲି ବିଜେପି ବିଧାୟକମାନେ ଅଭିଯୋଗ କରିଥିଲେ ସେହିପରି ଚାଷୀ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକମାନେ ଗୃହରେ ହୋହଲ୍ଲ କରିଛନ୍ତି

ଚାଷୀ ସମାଜ ପକ୍ଷରୁ ଆକି ଭୁବନେଶ୍ୱରରେ ଏକ ଆନ୍ଦୋଳନ ଲାଗି ଡାକରା ଦିଆଯାଇଥିଲେ ମଧ୍ଧ ସେମାନଙ୍ଙୁ ବିଭିନ୍ନ ସ୍ଚାନରେ ଅଟକାଇବା ଏବଂ ଗିରଫ କରାଯିବା ଘଟଣା ଘଟିଥିବାର କଣାଯାଇଛି ଏହା ଦ୍ୱାରା ଚାଷୀଙ୍କର ଗଶତାନ୍ତିକ ଅଧିକାରକୁ ଛଡ଼ାଇ ନିଆଯାଉଛି ବୋଲି ଶ୍ରୀ ବାହିନୀପତି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ରବି ନାୟକ ଏହି ଘଟଶାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି

କାଳିଆ ଯୋଜନା ଦେଶପାଇଁ ଏକ ଆଦର୍ଶ ହୋଇପାରିଛି

ଆଲୋଚନାରେ ଉତ୍ତର ଦେଇ ମୁଖ୍ୟମନ୍ତୀ କହିଛନ୍ତି ଯେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଅଗ୍ରଗତି ହୋଇଛି